ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକଟି ଜୀବନକୁ ବଞ୍ଚାଇବାକୁ ସରକାର ଅଗ୍ରାଧିକାର ଦେବେ

ପିଏମ୍ ଡିସକସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଏକ ସାମାଜିକ ଜରୁରିକାଳୀନ ଅବସ୍ଥା ବୋଲି ବର୍ଷନା କରିଛନ୍ତି ସେ କହିଛନ୍ତି ଅନେକ ରାଜ୍ୟ ସରକାର କିଲ୍ଲ ପ୍ରଶାସନ ଓ ବିଶେଷଜ୍ଞ ଗୂହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟସୀମାକୁ ସମ୍ପ୍ରସାରଣ କରିବା ପାଇଁ ଅନୁରୋଧ କରିଛନ୍ତି ପାର୍ଲାମେଣ୍ଟରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ସହ କଥାବାର୍ତ୍ତା କରି ଶ୍ରୀ ମୋଦୀ କହିଛନ୍ତି ସମଗ୍ର ଦେଶକୁ ବାଧ୍ୟ ହୋଇ ଏଭଳି କଠୋର ନିଷ୍କଭି ନେବାକୁ ପଡ଼ିଛି ଓ ସାବଧାନ ରହିବା ପାଇଁ ଏହାକୁ ଆମକୁ କାରି ରଖିବାକୁ ପଡ଼ିବ ସେ କହିଛନ୍ତି ଏଭଳି ଘଡ଼ିସନ୍ଧି ମୁହର୍ତ୍ତରେ ଦେଶକୁ ଏହାର କାର୍ଯ୍ୟ ପଦ୍ଧତି ଓ ଶୈଳୀରେ ପରିବର୍ତ୍ତନ ଆଶିବାକୁ ପଡ଼ିବ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକଟି ଜୀବନକୁ ବଞ୍ଚାଇବାକୁ ସରକାର ଅଗ୍ରାଧିକାର ଦେବେ ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଦେଶ ଏକ ଗୁରୁତର ଅର୍ଥନୈତିକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଓ ସରକାର ଏହାର ଦୃଢ଼ ମୁକାବିଲା କରିବା ପାଇଁ ବଦ୍ଧପରିକର ସମଗ୍ର ବିଶ୍ୱ ବର୍ତ୍ତମାନ କୋଭିଡ୍ ନାଇଣ୍ଟିନ୍ ଭଳି ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଥିବାର ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ବର୍ତ୍ତମାନର ପରିସ୍ଥିତି ସମଗ୍ର ମାନବ ଇତିହାସରେ ଏକ ଅଭାବନୀୟ ଘଟଣା ଓ ଭାରତ ଏହାର ପ୍ରଭାବରୁ ନିର୍ଣିତ ମୁକ୍ତ ହେବ ଏହି ବିଶ୍ୱବ୍ୟାପୀ ଭୂତାଣୁର ମୁକାବିଲାରେ ରାଜ୍ୟ ସରକାରମାନେ ଐକ୍ୟବଦ୍ଧ ହୋଇ କେନ୍ଦ୍ର ସରକାରଙ୍କ ସହ କାର୍ଯ୍ୟ କରୁଥିବାରୁ ସେ ସେମାନଙ୍କର ଉଦ୍ୟମର ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଏହି ସଂଗ୍ରାମରେ ସବୁ ରାଜନୈତିକ ଦଳଗୁଡ଼ିକ ଏକ୍ୟବଦ୍ଧ ହୋଇ ଏହାର ମୁକାବିଲା କରୁଥିବାରୁ ଦେଶରେ ଏକ ସକାରାତ୍ମକ ତଥା ଗଠନମଳକ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି ପ୍ରଧାନମନ୍ତ୍ରୀ ଶୃଙ୍ଖଳା ଉତ୍ସର୍ଗ ଓ ସଂକ୍ସବଦ୍ଧତା ଭଳି ଭାବନାର ପ୍ରଶଂସା କରିଛନ୍ତି ସେ କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକଙ୍କର ଏଥିରେ ଅବଦାନ ରହିଛି ଶ୍ରୀ ମୋଦୀ କହିଛନ୍ତି ସାମାଜିକ ଦୂରତା ବଜାୟ ରଖିବା ହେଉ ଜନତା କର୍ଫ୍ୟୁ ହେଉ କିମ୍ବା ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ହେଉ ସବୁଗୁଡ଼ିକର ପାଳନରେ ଦେଶର ଜନସାଧାରଣ ନିଷ୍ଠାପରତାର ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ସାମ୍ପ୍ରତିକ ପରିସ୍ଥିତିର ପ୍ରଭାବ ବିଷୟରେ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ଭୂତାଣୁ ସଂକ୍ରମଣର ତୀବ୍ରତାକୁ ରୋକିବାରେ ସଫଳ ହେବାରେ ଭାରତ ବିଶ୍ୱର ମାତ୍ର ଅକ୍ଷକିଛି ଦେଶଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ସେ କହିଛନ୍ତି ପରିସ୍ଥିତିରେ କ୍ରମାଗତ ଭାବେ ପରିବର୍ତ୍ତନ ଘଟୁଛି ଓ ଏଥିପାଇଁ ଆମ ସମସ୍ତଙ୍କୁ ସର୍ବଦା ଅଧିକ ସତର୍କ ଓ ସଜାଗ ରହିବାକୁ ପଡ଼ିବ ପ୍ରଧାନମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ବିଂ ମାଧ୍ୟମରେ ବାର୍ତ୍ତାଳାପ କରିଥିବା ନେତାମାନେ ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ତାଙ୍କର ପ୍ରଶଂସା କରି ଏହି ସଂକଟଜନକ ମୁହୂର୍ତ୍ତରେ ସମଗ୍ର ଦେଶ ତାଙ୍କ ପଛରେ ଛିଡ଼ା ହୋଇଛି ବୋଲି କହିଛନ୍ତି ନେତୃବୃନ୍ଦ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟ ଓ ନୈତିକତା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ତାଛଡ଼ା ଭୂତାଣୁ ପରୀକ୍ଷା କେନ୍ଦ୍ର ସ୍ଥାପନ କ୍ଷୁଦ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହାୟତା ଓ କ୍ଷୁଧା ଏବଂ କୁପୋଷଣ ଭଳି ସମସ୍ୟାଗୁଡ଼ିକର ସମାଧଶନ ପ୍ରତି ମଧ୍ୟ ସେମାନେ ଗୁରୁତ୍ୱାରୋପ କରିଛନ୍ତି କରୋନା ଭୂତାଣୁ ବିପକ୍ଷରେ ସଂଗ୍ରାମରେ ଦେଶର ଦକ୍ଷତାକୁ ବୃଦ୍ଧି କରିବା ଲାଗି ସେମାନେ ବିଭିନ୍ନ ଅର୍ଥନୈତିକ ନୀତି ଓ ଅନ୍ୟାନ୍ୟ ପଦକ୍ଷେପ ବିଷୟରେ ମତାମତ ଦେଇଛନ୍ତି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟସୀମାକୁ ସମ୍ପ୍ରସାରଣ କରିବାକୁ ମତାମତ ଦେଇ ଏହା ସମାପ୍ତ ହେବା ପରେ ପର୍ଯ୍ୟାୟ ଭିତ୍ତିରେ ଏହାକୁ ବନ୍ଦ କରିବାକୁ ସେମାନେ ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ଏହି କଥାବାର୍ତ୍ତାରେ ଅଂଶଗ୍ରହଣ କରିଥିବା ନେତାମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଶିବସେନା ନେତା ସଂଜୟ ରାଉତ ଡିଏମ୍କେ ନେତା ଟିଆର୍ ବାଲୁ ଏନ୍ସିପି ନେତା ଶରଦ ପାୱାର ଜେଡିୟୁ ନେତା ରାଜୀବ ରଞ୍ଜନ ସିଂହ ଲୋକଜନଶକ୍ତି ପାର୍ଟି ନେତା ଚିରାଗ ପାଶୱାନ ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଓ ବିଏସ୍ପି ନେତା ଶତୀଶ ଚନ୍ଦ୍ର ମିଶ୍ରା ଥିଲେ ପ୍ରଧାନମନ୍ତ୍ରୀ ଆସନ୍ତା ଶନିବାର ଦିନ କୋଭିଡ୍ ନାଇଣ୍ଟିନ୍ ପରିସ୍ଥିତି ସଂକ୍ରାନ୍ତରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିବେ ପୂର୍ବରୁ ପ୍ରଧାନମନ୍ତ୍ରୀ ଏ ବିଷୟରେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୁଇଥର ବାର୍ତ୍ତାଳାପ କରିସାରିଛନ୍ତି

ନୂଆଦିଲ୍ଲୀରେ ଆଜି ଏକ ସାମ୍ଭାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେହେତୁ ଦେଶରେ ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି ସେ ଦୃଷ୍ଟିରୁ ସରକାର ଏହାର ମୁକାବିଲା ପାଇଁ ତାଙ୍କର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରୁଛନ୍ତି ସେ କହିଛନ୍ତି ଗୁରୁତର ସଂକ୍ରମିତ ବ୍ୟକ୍ତିମାନଙ୍କ ପାଇଁ ଉହର୍ଗୀକୃତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍କିଟାଲମାନ ସ୍ଥାପନ କରାଯାଉଛି ସେ କହିଛନ୍ତି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ହସ୍କିଟାଲ ଓ ପର୍ଯ୍ୟବେକ୍ଷଣ ତଥା ସଂକ୍ରମିତ ଲୋକମାନଙ୍କୁ ଠାବ କରିବା ପ୍ରତି ଅଧିକ ଆଲୋକପାତ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ଅଗ୍ରୱାଲ କହିଛନ୍ତି ଦେଶରେ ପର୍ଯ୍ୟାପ୍ତ ପରିମାଣରେ ହାଇଡ୍ରୋ ଜି କ୍ଲୋରୋକୁଇନ୍ ମହକୁଦ ରହିଛି

ପିଏମ୍ ଆରୋଗ୍ୟ ସେତ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ ଡାଉନ୍ଲୋଡ୍ କରିବାକୁ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି କୋଭିଡ୍ ନାଇଷ୍ଟିନର ମୁକାବିଲା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ସେ କହିଛନ୍ତି ବୈଷୟିକଜ୍ଞାନ ସହାୟତାରେ ଏହି ଆପ୍ ବହୁ ଗୁରୁତ୍ୱପୂର୍୍ଣ ତଥ୍ୟ ଦେଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଯେହେତ୍ର ଅଧିକର୍ ଅଧିକ ଲୋକ ଏହାର ବ୍ୟବହାର କର୍ରଛନ୍ତି ସେ ଦୃଷ୍ଟିରୁ ଏହା ଅଧିକ ଫଳପ୍ରଦ ହେବ ଏହି ଆପ୍ ଦେଶର ଜନସାଧାରଣଙ୍କୁ କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଏକ୍ୟବଦ୍ଧ ହୋଇ ସଂଗ୍ରାମ କରିବାକୁ ସାହାଯ୍ୟ କରିବ ଏହି ଆପ୍ ଜଣେ ବ୍ୟକ୍ତିଙ୍କର କରୋନା ଭୂତାଣୁରେ ସଂକ୍ରମିତ ହେବାର କେତେଦୂର ସମ୍ଭାବନା ରହିଛି ତାହା ଜଶାଇ ପାରିବ ଆମ ସମ୍ଭାଦଦାତା ଜଣାଇଛନ୍ତି ଜଣେ ବ୍ୟକ୍ତି ମିଶୁଥିବା ବ୍ୟକ୍ତିମାନଙ୍କୁ ହିସାବକୁ ନେଇ ଏହି ଆପ୍ ସେହି ବ୍ୟକ୍ତିଙ୍କ ପ୍ରତି ସଂକ୍ରମଣର କେତେ ବିପଦ ରହିଛି ତାହା ଜଣାଇ ପାରିବ ଏଥିପାଇଁ ଏହି ଆପ୍ ଅତ୍ୟାଧୁନିକ ବ୍ଲଟୁଥ୍ ବୈଷୟିକଜ୍ଞାନ ଆଲଗୋରିଦିନ୍ ଓ ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ସର ପ୍ରୟୋଗ କରିବ ରାହୁଲ ଫାର୍ମସ୍ କଂଗ୍ରେସ ନେତା ରାହୁଲ ଗାନ୍ଧି କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ସମୟରେ କୃଷକମାନଙ୍କୁ ସେମାନଙ୍କର ଫସଲ ଅମଳ କରିବା ପାଇଁ ଅନୁମତି ଦେବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି କୃଷକମାନେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହ ସେମାନଙ୍କର ଫସଲ ଅମଳ କରିପାରିବେ ଶ୍ରୀ ଗାନ୍ଧି କହିଛନ୍ତି ବର୍ତ୍ତମାନ ରବି ଫସଲର ଅମଳ ସମୟ ଆସି ପହଞ୍ଚିଛି କିନ୍ତୁ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଫସଲ ଅମଳ ହୋଇପାରୁ ନାହିଁ ସେ ଦୃଷ୍ଟିରୁ ଲକ୍ଷ ଲକ୍ଷ କୃଷକମାନଙ୍କର ଜୀବିକା ନିର୍ବାହନର ପନ୍ଥା ବନ୍ଦ ହୋଇ ପଡ଼ିଛି

ପ୍ରେସ୍ ସୂଚନା ବ୍ୟୁରୋ ପକ୍ଷରୁ ଏକ ଟ୍ୱିଟ୍ ବାର୍ତ୍ତାରେ କୁହାଯାଇଛି ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶ ଜାରି କରାଯାଇ ନାହିଁ ବିଏସ୍ଏଫ୍ କରୋନା କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା କ୍ଷେତ୍ରରେ ସୀମା ସୁରକ୍ଷା ବାହିନୀ ବିଏସ୍ଏଫ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ପାକିସ୍ତାନ ଓ ବାଙ୍ଗଲାଦେଶ ସୀମାରେ ମୁତୟନ ବିଏସ୍ଏଫ୍ ଯବାନମାନେ କୋଭିଡ୍ ନାଇଷ୍ଟିନ୍ ଭୂତାଣୁ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରୁଛନ୍ତି ତେବେ ବିଏସ୍ଏଫ୍ ଏହାର କର୍ତ୍ତବ୍ୟରେ କୌଣସି ଅବହେଳା ନ କରି ଏହି କାର୍ଯ୍ୟ କରୁଛି ସୀମା ଦେଇ କୌଣସି ଅପରାଧୀ ଯେପରି ଦେଶ ମଧ୍ୟକୁ ନ ଆସନ୍ତି ସେଥିପ୍ରତି ବିଏସ୍ଏଫ୍ ଦ୍ୱାରା କଡ଼ା ନଜର ରଖାଯାଇଛି ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ହୋଇଥିବା ସମୟରେ ଦେଶର ପୂର୍ବ ଓ ପଣ୍ଟିମ ସୀମାନ୍ତରେ ଚୋରାରେ କାରବାର ହେଉଥିବା କିଛି ସାମଗ୍ରୀ ଜବତ କରାଯାଇଛି

କରୋନା ଭୂତାଣୁ ସଂକ୍ରମଣକ୍ତ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ଗତକାଲି ଏକ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଜାତିସଂଘ ସେକ୍ରେଟେରୀ ଜେନେରାଲ୍କୁ ମୁଖପାତ୍ର ଷ୍ଟିଫାନି ଦୁଜାରିକ୍ କହିଛନ୍ତି କୌଣସି ଶାନ୍ତିରକ୍ଷୀ ବାହିନୀ ଯବାନ ଯେପରି କୋଭିଡ୍ ନାଇଷ୍ଟିନ୍ ଭୂତାଣୁରେ ସଂକ୍ରମିତ ନ ହୁଅନ୍ତି ତାହାକୁ ଅଗ୍ରାଧିକାର ଦିଆଯିବ